ପାକିସ୍ତାନ ଅଧିକୃତ କାଶ୍କୀର ଇଲାକାରୁ ପଳାଇ ଆସିଥିବା ବାସଚ୍ୟୁତ କାଶ୍ରୀର ପରିବାରଗ୍ରଡିକ ପାଇଁ ସରକାର ଆର୍ଥକ ସହାୟତା ମଞ୍ଜର କରିଚ୍ଛନ୍ତି

ଏହା ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଦିପାବଳୀ ଉପହାର ବୋଲି ଶ୍ରୀ ଜାବଡେକର କହିଛନ୍ତି ଏହାକୁ ଗତ କୁଲାଇ ମାସରୁ ଲାଗୁ କରାଯିବ

ମନ୍ତ୍ରୀ କହିଛନ୍ତି' ଏହି ନିଷ୍କଭି ବାସଚ୍ୟୁତ କାଶ୍ମିରୀ ପରିବାରଗୁଡିକୁ ନ୍ୟାୟ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ପାର୍ଷି ପ୍ରଦାନ ସକାଶେ ବାଧତାମ୍ରଳକଭାବେ ଆଗୁଆ ଆଧାର ଭିଭିକ ତଥ୍ୟ ପ୍ରଦାନ ପାଇଁ ଥିବା ନିୟମରେ କୋହଳତା ଆଣିବା ବିଷୟକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନ୍ତମୋଦନ କରିଛି

ଏହି ଅର୍ଥ ଚାରୋଟି କିସ୍ତିରେ ସିଧାଯାଇ ସେମାନଙ୍କ ଜମାଖାତାକୁ ପଠାଯାଉଛି

ରେଡିଓ ଓ ଟେଲିଭିଜନ କ୍ଷେତ୍ରରେ ଭାରତ ଓ ବିଦେଶୀ ପ୍ରସାରଣକାରୀ ମାନଙ୍କ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି ତୀବ୍ର ପ୍ରତିଯୋଗିତା ଓ ନ୍ତଆ କାରିଗରି ବିଦ୍ୟା ଚାହିଦାର ସମ୍ମୁଖୀନ ହେଉଥିବା ରେଡିଓ ଓ ଟେଲିଭିଜନ ପାଇଁ ନ୍ତନ ଦିଗ୍ଦର୍ଶନ ଯୋଗାଇବାରେ ଏହି ବୁଝାମଣାପତ୍ର ସାର୍ବଜନୀନ ପ୍ରସାରଣ କ୍ଷେତ୍ରକୁ ସହାୟତା କରିବ ଜାତୀୟ ସ୍ୱାସ୍ଥ୍ୟମିଶନର ପ୍ରଗତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ସଂକ୍ରାନ୍ତ କ୍ଷମତାପନ୍ନ କାର୍ଯକ୍ରମ ନିଷ୍ପାଦନ କମିଟି ଓ ମିଶନ ଷ୍ଟିୟରିଂ ଗୋଷୀ ନିଷ୍ପଭି ବିଷୟରେ ମଧ୍ୟ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକାରୀତା ପରଠାରୁ ମାତୃମୃତ୍ୟୁ ଓ ନବକାତ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି

ସାଧାରଣ ନାଗରିକମାନଙ୍କ ସହ ନିଜକୁ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଦେଶର ଉନ୍ନତି ପାଇଁ ନିରବଚ୍ଛିନ୍ନଭାବେ ଉହର୍ଗୀକୃତ ସେବା ପ୍ରଦାନ କରିବାକୁ ସେ ନୂଆ ପୋଲିସ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅପରାଧ ନିବାରଣ ପାଇଁ ପୁଲିସ ବାହିନୀ ବିଶେଷଧ୍ୟାନ ଦେବାର ଆବଶ୍ୟକତା ରହିଛି

ଗମେଣ୍ଟ ଇନୋଭେସନ ଉଚ୍ଚାଭିଳାଷୀ ପ୍ରଧାନମନ୍ତ୍ରୀ ନବୀକରଣ ଶିକ୍ଷା କାର୍ଯ୍ୟକ୍ରମ ଧ୍ରବ ଆଜି ବେଙ୍ଗାଲୁର ସ୍ଥିତ ଇସ୍ରୋଠାରୁ ଆରମ୍ଭ ହେବ

ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନ୍ତଆ ନୂଆ କଳ୍ପନାର ବିକାଶ ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଦେଶ ସମ୍ମଖୀନ ହେଉଥିବା ସାମାଜିକ ଅର୍ଥନୈତିକ ରାଜନୈତିକ ଓ ପରିବେଶ ଜନିତ ସମସ୍ୟାଗୁଡ଼ିକର ସମାଧାନରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ କରିପାରିବେ ବୋଲି ଆଶା କରାଯାଉଛି

କେକେ ଏଗଜାମ୍ ଚଳିତମାସ ଶେଷ ସପ୍ତାହରେ ଦଶମ ଦ୍ୱାଦଶ ଓ ମହାବିଦ୍ୟାଳୟ ପରୀକ୍ଷାଗୁଡିକ କରିବା ପାଇଁ ଜାଞ୍ଗୁ କାଶ୍ମୀର ସରକାର ଘୋଷଣା କରିଛନ୍ତି କାଶୁୀର ଉପତ୍ୟାକାରେ ଶୀତ ଋତ୍ର ଆସିବା ପୂର୍ବର୍ ମାଧ୍ୟମିକ ଦ୍ୱାଦଶ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକ ଶେଷ କରିବା ପାଇଁ ଜାମ୍ମୁ କାଶ୍ମୀର ରାଜ୍ୟ ବିଦ୍ୟାଳୟ ଶିକ୍ଷା ବୋର୍ଡ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତ୍ୱପକ୍ଷଙ୍କ ପରାମର୍ଶ ଦିଆଯାଇଛି ରାଜ୍ୟପାଳଙ୍କ ଉପଦେଷ୍ଟା ଖୁର୍ସିଦ ଅହଜ୍ଞଦ ଗନାୟୀ ଓ ଫାରୁଖ୍ ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି ସୁରୁଖୁରୁରେ ପରୀକ୍ଷା କରିବା ପାଇଁ ସବିଶେଷ କାର୍ଯ୍ୟସ୍ଟଚୀ ପ୍ରସ୍ତୁତ କରିବା ଲାଗି ଉପଦେଷ୍ଟା ଫାରୁଖ ଖାଁ ଜାମ୍ମୁକାଶ୍ମୀର ବିଦ୍ୟାଳୟ ଶିକ୍ଷା ବୋର୍ଡ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ପୋଲିସ ଓ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ମାଧ୍ୟମରେ ସୁରୁଖୁରୁରେ ପରୀକ୍ଷା ସମ୍ପନ୍ନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି

ଶ୍ରୀକୋବିନ୍ଦ ମହାରାଷ୍ଟ୍ର କର୍ଷ୍ଣାଟକ ଓ ଗୁଜରାଟ୍କୁ ପାଞ୍ଚଦିନିଆ ଗସ୍ତରେ ଯାଇଛନ୍ତି ଶ୍ରୀ କୋବିନ୍ଦ ଆଜି କର୍ଷାଟକ ଯିବେ ଏବଂ ମହିଶୁରଠାରେ ମହାରାଜା ଶ୍ରୀ ଜୟଚମରାଜ ଓ୍ୱାଡିୟରଙ୍କ ଜନ୍ମ ଶତବାର୍ଷିକ ଉତ୍ସବରେ ଯୋଗଦେବେ ସେଠାରେ ସେ ଜେଏସଏସ ଉଚ୍ଚଶିକ୍ଷା ଏକାଡେମୀ ଓ ଗବେଷଣା ପ୍ରତିଷ୍ଠାନ ପାଇଁ ଆସନ୍ତାକାଲି ଶିଳାନ୍ୟାସ କରିବେ ଶନିବାର ଦିନ ଶ୍ରୀ କୋବିନ୍ଦ ବେଙ୍ଗାଲୁର୍ଠାରେ ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥା ପରିଦର୍ଶନ କରିବେ ରବିବାରଦିନ ଗୁଜରାଟର କୋବାଠାରେ ଶ୍ରୀ ମହାବୀର ଜୈନ ଆରାଧନା କେନ୍ଦ୍ର ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟସ୍ଚୀ ରହିଛି ନାଇଡୁ ଭିଜିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଆଜିଠାରୁ ପାଞ୍ଚଦିନିଆ ଗସ୍ତରେ କମୋରସ୍ ଏବଂ ସିଏରା ଲିଓନ ଗସ୍ତରେ ଯିବେ ଏହି ଦୂଇଟି ଆଫ୍ରିକୀୟ ଦେଶକ୍ତ ଭାରତର ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ହେବ

ଗସ୍ତରେ ଦ୍ୱିତୀୟ ଦିନରେ ଶ୍ରୀ ନାଇଡ଼ୁ ଶନିବାର ସିଏରା ଲିଓରେ ଫ୍ରିଟାଉନରେ ପହଞ୍ଚବେ ବିଦେଶ ମନ୍ତାଳୟ କହିଛି ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତ ଆଫ୍ରିକା ବିକାଶ ନୀତିର ଅଂଶବିଶେଷ

ସଂଯୁକ୍ତ ଆରବ ଏମିରେଟ୍ସ ବୈଦେଶିକ ଓ ଅର୍ନ୍ତଜାତୀୟ ସହଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଏହା ଏକ ଗୁରୁତର ପଦକ୍ଷେପ ଏବଂ କୌଣସି ଆରବ ଦେଶର ସାର୍ବଭୈମତ୍ୱ ଉପରେ ଏହା ଆକ୍ରମଣ ଏହାକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ ଟର୍କୀର ଏଭଳି କାର୍ଯ୍ୟାନୁଷ୍ଠାନ ଅର୍ନ୍ତଜାତୀୟ ଆଇନକୁ ଲଂଘନ କରୁଛି ଓ ଆରବ ରାଷ୍ଟ୍ରଗୁଡିକ ବ୍ୟାପରରେ ଘୋର ହସ୍ତକ୍ଷେପ ବୋଲି ବିବୃତ୍ତିରେ ବର୍ଷନା କରାଯାଇଛି ସିରିଆରେ କୁର୍ଦ୍ଦ ବାହିନୀ ବିରୁଦ୍ଧରେ କାର୍ଯ୍ୟାନୁଷାନରୁ ନିବୂତ୍ତ ରହିବାକୁ ନାଟୋ ମୁଖ୍ୟ ଜେମ୍ସ ଷ୍ଟୋଲଟେନ୍ବର୍ଗ ଟର୍କୀକୁ ସତର୍କ କରି କହିଛନ୍ତି ଇସଲାମିକ୍ ଷ୍ଟେଟ୍ ଗୋଷୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଅଞ୍ଚଳର କ୍ଷତି କରାଯାଇପାରିବ ନାହିଁ ଟିଏମ ସି ଜିନ୍ପିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ କ ମଧ୍ୟରେ ଆସନ୍ତାକାଲି ଓ ଶନିବାର ଦିନ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକ ପାଇଁ ତାମିଲନାଡୁର ମାମଲାପୁରମ୍ ସହର ଚଳଚଞ୍ଚଳ ହୋଇଉଠିଛି

ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀ ମଧ୍ୟରେ ସ୍ଥାନ ପାଇଥିବା ପୁରୁଣା ବନ୍ଦର ନଗରୀ ମହାବଳୀପୁରମ୍ ବା ବର୍ତ୍ତମାନର ମାମଲାପୁରମ୍ ସହରରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଥିବାରୁ ଚୀନ ଓ ମାମଲାପୁରମ୍ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସଂଯୋଗ ସ୍ଥାପନ ପାଇଁ ଉଭୟ ନେତା ଦ୍ୱାର ଉନ୍କକ୍ତ କରିବେ କ୍ରିକେଟ ପୁରୁଷ କ୍ରିକେଟରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେରେ ଖେଳାଯିବ

ଆକାଶବାଣୀ ମୁଖ୍ୟ ଚ୍ୟାନେଲ ସମେତ ରାଜଧାନୀ ଚ୍ୟାନେଲ ଏଫଏମ୍ ରେନ୍ବୋ ଏବଂ ଅତିରିକ୍ତ ଫ୍ରିକ୍ସେନ୍ସିରେ ଏହା ଉପଲହ୍ଧ ହେବ